ପିଏମ୍ ଇଣ୍ଡଷ୍ଟ୍ରିଜ୍ ଭାରତକୁ ଆତ୍ମନିର୍ଭର କରିବାରେ ସମ୍ପର୍ଣ୍ଣ ଶକ୍ତି ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍କା ଓ ବ୍ୟବସାୟିକ ସଙ୍ଗଠନଗ୍ରଡ଼ିକ୍ ଆହ୍ବାନ ଦେଇଛନ୍ତି

ସେ କହିଛନ୍ତି ନୂଆ ନୂଆ ଞ୍ଜାନକୌଶଳ ସହାୟତାରେ ବିଭିନ୍ନ ଚ୍ୟାଲେଞ୍ଗ୍ରୁଡ଼ିକର ସମାଧାନ କରାଯାଇପାରିବ ଶ୍ରୀ ମୋଦି କହିଛନ୍ତି ତୁରନ୍ତ ଯୋଜନା ପ୍ରସ୍ତୁତ କରି ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଶିଳ୍ପଗୁଡ଼ିକର ଦକ୍ଷତା କୁଶଳତା ଓ କାର୍ଯ୍ୟ କରିବାର ସାମର୍ଥ୍ୟ ବିଶ୍ୱକୁ ଦେଖାଇବାପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ପ୍ରଧାନମନ୍ତ୍ରୀ କହିଛନ୍ତି ଗବେଷଣା ଓ ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ହେବ ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୃଷି ପ୍ରତିରକ୍ଷା ମହାକାଶ ଶକ୍ତି ନିର୍ମାଣ ଔଷଧ ଉତ୍ପାଦନ ଓ ପରିବହନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରାଯାଇ ପାରିବ ପ୍ରତ୍ୟେକ କମ୍ପାନୀ ଗବେଷଣା ଓ ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଶୀ ମୋଦୀ କହିଛନ୍ତି ଉଦ୍ୟୋଗ ପ୍ରଶାସନ ହେଉ ଅଥବା ଲାଭାଂଶ ବଣ୍ଟନ ହେଉ ବିଶ୍ୱର ସର୍ବୋକ୍ତ୍ଷ ନୀତିଗୁଡ଼ିକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଉଦ୍ୟୋଗ କ୍ଷେତ୍ର ଓ ନିଯୁକ୍ତି ସୃଷ୍ଟିକାରୀ ତଥା ଲାଭକାରୀ କମ୍ପାନୀଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କର୍ଚ୍ଚନ୍ତି ଏହା ଭାରତର ଯୁବ ସମାଜ ପାଇଁ ଅନେକ ସ୍ରଯୋଗର ଦ୍ୱାର ଖୋଲିଦେବ ସେ କହିଚ୍ଚନ୍ତି ଭାରତର ଯୁବ ସମାଜ ନବୀକରଣ ଓ ଷ୍ଟାର୍ଟ୍ଅପ୍ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ପାଦନକୁ ପ୍ରୋହାହିତ କରିବା ଲାଗି ସରକାର ନିରନ୍ତର ସଂସ୍କାରମ୍ବଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି

ସେ କହିଛନ୍ତି ଅତି କମ୍ ସମୟ ମଧ୍ୟରେ ସେହି କ୍ଷେତ୍ରଗୁଡ଼ିକରେ ସକାରାତ୍ମକ ଫଳ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏପରିକି କୋବିଡ୍ ନାଇଣ୍ଟିନ୍ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ଭାରତରେ ବିଦେଶୀ ପୁଞ୍ଜିନିବେଶ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି ଯେତେବେଳେ କି ବିଶ୍ୱର ଅନ୍ୟାନ୍ୟ ଭାଗରେ ବିଦେଶୀ ପୁଞ୍ଜିନିବେଶ କମିଯାଇଥିବାର ଦେଖିବାକୁ ମିଳିଛି ଏଥିରୁ ଭାରତୀୟ ଅର୍ଥନୀତି ପ୍ରତି ସମଗ୍ର ବିଶ୍ୱର ଆସ୍ଥା ବୃଦ୍ଧି ପାଇଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି ଯେହେତୁ ଭାରତ ଉପରେ ବିଶ୍ୱର ଆସ୍ଥା ବୃଦ୍ଧି ପାଉଛି ଠିକ୍ ସେହିଭଳି ଦେଶର ଉଦ୍ୟୋଗ କ୍ଷେତ୍ର ଦେଶୀୟ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସଫଳତା ପ୍ରତି ବିଶ୍ୱର ଏତେ ଆସ୍ଥା ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା

ଟାଟା ଗ୍ରୁପ୍ କମ୍ପାନୀ ପକ୍ଷରୁ ରତନ ଟାଟା ଏହି ପୁରସ୍କାର ଗ୍ରହଣ କରିଛନ୍ତି

ଜାମ୍ପୁ ଡିଭିଜନ୍ରେ ଅଧିକ ସଂଖ୍ୟାରେ ଲୋକମାନେ ଆସି ମତଦାନ କରିଥିବାର ଦେଖିବାକୁ ମିଳିଥିଲା

ମନ୍ତ୍ରଣାଳୟ କହିଛି ଦେଶରେ ଅଧିକ ନମୁନା ପରୀକ୍ଷା ସଫକ୍ରମିତମାନଙ୍କୁ ଶୀଘ୍ର ଚିହ୍ନୁଟ କରିବା ଓ ସେମାନଙ୍କର ତୁରନ୍ତ ଚିକିତ୍ସା କରିବା ଯୋଗୁଁ ଏହି ସଫଳତା ମିଳିଛି

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ ତେବେ ଏହାର ଠିକଣା ଜବାବ୍ ଦେବାକୁ ଦେଶ ବେଶ୍ ସକ୍ଷମ ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବାର ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ ଫ୍ଲାଇଙ୍ଗ୍ ଅଫିସରମାନଙ୍କୁ ଏହି ନୂଆ ଶୈଳୀ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ସାଇବର୍ ସ୍ୱେସ୍ ଭଳି ନୂଆ ନୂଆ ଯୁଦ୍ଧକୌଶଳ ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ ହାଇଦ୍ରାବାଦର ଡୁଣ୍ଡିଗଲ୍ ନିକଟରେ ଅବସ୍ଥିତ ଏୟାର୍ ଫୋର୍ସ ଏକାଡେମୀଠାରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସେ କହିଛନ୍ତି ଭବିଷ୍ୟତର ଚ୍ୟାଲେଞ୍ଗୁଡ଼ିକର ମୁକାବିଲା ପାଇଁ ଫ୍ଲାଇଙ୍ଗ୍ ଅଫିସରମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବାକୁ ପଡ଼ିବ ଏଥିପାଇଁ ସେମାନଙ୍କୁ ଅତ୍ୟାଧୁନିକ ଞ୍ଜାନକୌଶଳ ଆପଶେଇବାକୁ ହେବ ଭାରତ ଓ ଚୀନ୍ ମଧ୍ୟରେ ସମ୍ପ୍ରତି ହୋଇଥିବା ସଂଘର୍ଷ ବିଷୟ ଉଲ୍ଲ୍ଲେଖ କରି ସେ କହିଛନ୍ତି ଭାରତ ସର୍ବଦା ଏକ ଶାନ୍ତିପ୍ରିୟ ରାଷ୍ଟ୍ର ରହିଆସିଛି କିନ୍ତୁ ଯଦି କୌଣସି ଦେଶ ଏହାର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରେ ତାହାହେଲେ ତାହାର ଜବାବ୍ ଦେବାକୁ ଭାରତ ଯଥେଷ୍ଟ ସକ୍ଷମ ବିଭିନ୍ନ ସାଗମ୍ରୀ ପରିବହନରେ ଭାରତୀୟ ବିମାନ ବାହିନୀର ସେବା ମନୋଭାବକୁ ସ୍ମରଣ କରି ମନ୍ତ୍ରୀ କହିଛନ୍ତି ବିମାନ ବାହିନୀ ଏକ ବହୁମୁଖୀ ଭୂମିକା ନିର୍ବାହନ କରିଆସୁଛି